ପିଏମ୍ ଏମ୍ସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନ୍ଫରେନ୍ନିଂ ମାଧ୍ୟମରେ ଗୁଜୁରାଟ୍ର ରାଜକୋଟ୍ଠାରେ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍୍ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦେଇ ତାଙ୍କ ସରକାର କାର୍ଯ୍ୟ କରୁଛି ଏହାଛଡ଼ା ଅତ୍ୟାଧୁନିକ ଚିକିତ୍ସା ସେବା ସହିତ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି

ପୂର୍ବରୁ ଅର୍ଥାଭାବ ଯୋଗୁଁ ଉନ୍ନତମାନର ଚିକିତ୍ସା ପାଇବା ଲାଗି ଲୋକମାନେ ସଂଗ୍ରାମ କରୁଥିଲେ ତେବେ ଆୟୁଷ୍ମାନ୍ ଭାରତ ଯୋଜନା ସେମାନଙ୍କୁ ଚିକିତ୍ସା ଦିଗରେ ଏକ ନୃତନ ଦିଶା ପ୍ରଦାନ କରିଛି ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟରେ ଚିକିତ୍ସା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ କହିଛନ୍ତି ଏଠାରେ ସ୍ଥାପିତ ହେବାକୁ ଥିବା ଏମ୍ମ କାର୍ଯ୍ୟକାରୀ ହେବା ପରେ ଗୁଜରାଟର ସ୍ୱାସ୍ଥ୍ୟସେବା ମୌଳିକ ଢାଞ୍ଚାରେ ଉନ୍ତି ଆସିବ

ଏହି ସମାରୋହରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଓ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ସିବିଏସ୍ଇ ପକ୍ଷରୁ ଜାରି ଏକ ପ୍ରେସ୍ ବିଞ୍ଜପ୍ତିରେ ଏହି ସୂଚନା ଦିଆଯାଇଛି ମିଳିଥିବା ସୂଚନା ଅନୁଯାୟୀ ଏଥିଲାଗି ପରୀକ୍ଷା ସୂଚୀ ଖୁବ୍ ଶୀଘ୍ର ଘୋଷଣା କରାଯିବ

ଏହି ଓ୍ୱେବ୍ସାଇଟ୍ରେ ଉପଲହ୍ଧ ନ ଥିବା କୌଣସି ସୂଚନା ଯଦି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦିଆଯାଇଥାଏ ତେବେ ତାହାକୁ ଗ୍ରହଣ ନ କରିବା ଲାଗି ସିବିଏସ୍ଇ ପକ୍ଷରୁ କୁହାଯାଇଛି

ସମସ୍ତ ଗାଡ଼ିଲାଗି ଆସନ୍ତାକାଲିଠାରୁ ଫାସ୍ଟାଗ୍କୁ ବାଧ୍ୟତାମୂଳକ କରାଯିବ ବୋଲି ପୂର୍ବରୁ କେନ୍ଦ୍ର ରାଜପଥ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଥିଲେ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 ଏହାଦ୍ୱାରା ଉଭୟ ସମୟ ଏବଂ ଇନ୍ଧନ ବଞ୍ଚାଯାଇ ପାରିବ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 ଫଳରେ ଆସନ୍ତା ଦୁଇ ମାସ ମଧ୍ୟରେ ନାଗରିକମାନେ ସହକରେ ସେମାନଙ୍କ ଗାଡ଼ିଗୁଡ଼ିକରେ ଫାସଟାଗ୍ ଲଗାଇପାରିବେ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

ଆୟକର ବିଭାଗ ପକ୍ଷରୁ ଜାରି ଏକ ଟ୍ୱିଟ୍ରେ କୁହାଯାଇଛି କୋଭିଡ ମହାମାରୀ ଯୋଗୁଁ କରଦାତାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନକୁ ଦୃଷ୍ଟିରେ ରଖାଯାଇ ଏଭଳି ପଦକ୍ଷେପ ନିଆଯାଇଛି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

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ବାର୍ତ୍ତାରେ କହିଛନ୍ତି ପ୍ରତ୍ୟେକ ନବବର୍ଷ ଏକ ନୃତନ ଅୟମାରମ୍ଭ ଲାଗି ସୁଯୋଗ ସୃଷ୍ଟି କରିଥାଏ ଏହି ଅବସରରେ ବ୍ୟକ୍ତିଗତ ତଥା ସାମୁହିକ ବିକାଶ ଉପରେ ଶ୍ରୀ କୋବିନ୍ଦ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ସୃଷ୍ଟ ପ୍ରତିକୂଳ ପରିସ୍ଥିତି କନସାଧାରଣଙ୍କୁ ମିଳିତ ଭାବେ ଆଗକୁ ବଢ଼ିବାକୁ ସିଖାଇଛି ସେହିଭଳି ବିବିଧତା ମଧ୍ୟରେ ଏକତା ବିଶ୍ୱାସକୁ ଅଧିକ ସକ୍ରିୟ କରିବା ଲାଗି ସାଂସ୍କୃତିକ ତତ୍ତ୍ୱକୁ ସୁଦୃଢ଼ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ସମାଜରେ ଶାନ୍ତି ସଦିଛା ସ୍ପେହ ଓ ଦୟାଭାବ ଯାଗ୍ରତ କରାଇବା ଉଦ୍ଦେଶ୍ୟରେ ମିଳିତ ଚେଷ୍ଟା କରିବା ଲାଗି ରାଷ୍ଟ୍ରପତି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି

ତେଣୁ ନୃତନ ବର୍ଷକୁ ଆଶା ଓ ବିଶ୍ୱାସର ସହ ସ୍ୱାଗତ କରିବା ଲାଗି କନସାଧାରଣଙ୍କୁ ଆହ୍ପାନ ଦେଇଛନ୍ତି ସେ କହିଛନ୍ତି ଏହି ମାମାରୀକୁ ପ୍ରତିହତ କରିବା ଲାଗି ନବବର୍ଷ ଅବ୍ୟବହିତ ପୂର୍ବରୁ ଆମେ ପ୍ରତିଶ୍ରତି ନେବା ଖୁବ୍ ଶୀଘ୍ର ଦେଶରେ ଏହାର ଟିକା ଉପଲବ୍ଧ ହେବ

ଗତକାଲି ନୂଆଦିଲ୍ଲୀଠାରେ ଷଷ୍ଠ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି

ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଲାଗି ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ତୋମାର କୃଷକ ନେତାମାନଙ୍କୁ ସୁନିଶ୍ଚିତ କରିଛନ୍ତି ତେବେ ଏହିସବୁ ସମସ୍ୟାର ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀ ତୋମାର କହିଛନ୍ତି

ପ୍ରଥମ ପ୍ରସଙ୍ଗ ହେଉଛି ପରିବେଶ ସଂକ୍ୱାନ୍ତ ଅଧ୍ୟାଦେଶ ଏବଂ ଦ୍ୱିତୀୟଟି ବିଦ୍ୟୁତ୍ ଆଇନ୍ ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବ୍ୟବସ୍ଥା ଜାରି ରହିବ ଏବଂ ଏ ସମ୍ପର୍କରେ ଲିଖିତ ଭାବେ ଦେବାପାଇଁ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି ତେବେ ଏମ୍ଏସ୍ପିକୁ ନ୍ୟୟିକ ମାନ୍ୟତା ମିଳିବା ଆବଶ୍ୟକ ବୋଲି କୃଷକ ସଂଗଠନ ଚାହାନ୍ତି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

ଦିଲ୍ଲୀର ଅତି ଥଣ୍ଡା ପାଗକୁ ଦୃଷ୍ଟିରେ ରଖି ବୟୋଜ୍ୟୋଷ୍ଠ ବ୍ୟକ୍ତି ମହିଳା ଓ ଶିଶୁମାନଙ୍କୁ ଘରକୁ ଫେରାଇଦେବା ପାଇଁ ସେ କୃଷକ ନେତାମାନଙ୍କୁ ଅନୁରୋଧ କରିଛନ୍ତି ବୋଲି ଶ୍ରୀ ତୋମାର କହିଛନ୍ତି

ନାଇଟ୍ କର୍ଫ୍ୟ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ନବବର୍ଷ ଅବ୍ୟବହିତ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯିବ ବୋଲି ସୂଚନା ମିଳିଛି ଜାତୀୟ ରାଜଧାନୀ ଦିଲ୍ଲୀରେ ଏହି ଅବସରରେ ସମସ୍ତ ପ୍ରକାର ଜନସମାବେଶକୁ ଏଡ଼ାଇବା ଲାଗି ଆଜି ଓ ଆସନ୍ତାକାଲି ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯିବ